ଦୂଇ ଦେଶର ବିକାଶ ଭାଗିଦାରୀରେ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଚ୍ଛନ୍ତି ଜିଏସ୍ଟି ପରିଷଦର ବୈଠକ ନୂଆଦିଲ୍ଲୀରେ କାରି ରହିଛି

ପିଏମ୍ ଫାର୍ମର୍ସ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୃଷକମାନେ ପାରିଶ୍ରମିକ ଅନୁଯାୟୀ କିଭଳି ତାଙ୍କ ଉତ୍ପାଦର ମୂଲ୍ୟ ପାରିପାରିବେ ତାଙ୍କ ସରକାର ସେଥିପ୍ରତି ପ୍ରାଥମିକତା ଦେଉଛନ୍ତି ଆଜି ଅପରାହୁରେ ଉତ୍ତର ପ୍ରଦେଶର ଶାହାଜାହାଁପୁରଠାରେ ଏକ କୃଷକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆଖୁଚାଷୀଙ୍କ କଲ୍ୟାଣ ପାଇଁ ସରକାର ନିକଟରେ ଅନେକ ନିଷ୍କଭି ନେଇଛନ୍ତି

ଏହି କାରଣରୁ ଆଖୁ କ୍ରୟ ଉପରେ ଥିବା ବକେୟା ସଠିକ୍ ସମୟରେ ପଇଠ କରିବାପାଇଁ ଏଣିକି ଚିନିକଳ ମାଲିକମାନେ ବାହାନା ଦେଖାଇପାରିବେ ନାହିଁ ଶ୍ରୀ ମୋଦି କହିଛନ୍ତି ଆଖୁ ଚାଷୀମାନଙ୍କୁ ପ୍ରଦାନ ହେବାକୁ ଥିବା ବକେୟା ଯଥାଶୀଘ୍ର ପ୍ରଦାନକୁ ସୁନିଣ୍ଢିତ କରିବା ଦିଗରେ ତାଙ୍କ ସରକାର ଯଥାସ୍ଭବ ପଦକ୍ଷେପ ନେଉଛନ୍ତି ସେ କହିଛନ୍ତି ପୂର୍ବ ସରକାରଗୁଡ଼ିକ ହଜାର ହଜାର କୋଟି ଟଙ୍କାର ଆଖୁ ବାବଦ ପ୍ରାପ୍ୟ ବକେୟା ରଖି ଯାଇଥିବାବେଳେ ତାଙ୍କ ସରକାର ସମୟବଦ୍ଧ ଭାବରେ ସେସବୁ ବକେୟା ପରିଶୋଧ କରିଚାଲିଛି

ସେ ଆହୁରି କହିଚନ୍ତି ମିଲ୍ ମାଳିକମାନଙ୍କୁ ଡିସେମ୍ବର ପହିଲାରୁ ଗୁଡ଼ ଏବଂ ଆଖୁରସରୁ ଏଥାନଲ୍ ଉତ୍ପାଦନ ପାଇଁ ସରକାର ପ୍ରଥମ ଥରପାଇଁ ଅନୁମତି ପ୍ରଦାନ କରିବା ଉପରେ ନିଷ୍ପଭି ନେଇଛନ୍ତି ବିରୋଧି ଦଳଗୁଡ଼ିକୁ ସମାଲୋଚନା କରି ସେ କହିଛନ୍ତି ସେମାନେ ଦରିଦ୍ର ଯୁବପିଢ଼ି ଏବଂ ଚାଷୀମାନଙ୍କୁ ଉପେକ୍ଷା କରି ପ୍ରଧାନମନ୍ତ୍ରୀଙ୍କ ଚଉକି ପଛରେ ପଡ଼ିଛନ୍ତି କଂଗ୍ରେସ ସଭାପତିଙ୍କ ପକ୍ଷର୍ ତାଙ୍କ ମିଳିଥିବା ଅଯାାଚିତ ଆଲିଙ୍ଗନ ପାଇଁ ସେ ରାହ୍ରଲ୍ ଗାନ୍ଧିଙ୍କ କଡ଼ା ସମାଲୋଚନା କରିଛନ୍ତି ସେ କହିଛନ୍ତି ଅନେକ ଦଳ ବିଜେପି ବିରୋଧରେ ଏକାଠି ହେବା ପଦୁ ଫୂଟିବାରେ ସହାୟକ ହେବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଏହି ସମାବେଶରେ ଉଦ୍ବୋଧନ ଦେଇଥିଲେ

ସେ କହିଛନ୍ତି ଏ ଦିଗରେ ସରକାରଙ୍କ ସ୍ୱଷ୍ଟ ମାର୍ଗଦର୍ଶିକା ରହିଛି ସେ କହିଛନ୍ତି ଏହା ଏକ ରାଜନୈତିକ ପଦକ୍ଷେପ ନୃହେଁ ବରଂ ଏନ୍ଡିଏ ସରକାରଙ୍କ ପାଇଁ ଏହା ଏକ ଅଭିଯାନ ଏବଂ କୃଷକମାନଙ୍କ କଲ୍ୟାଣପାଇଁ ସରକାର ଅନେକ ପଦକ୍ଷେପ ନେଇସାରିଛନ୍ତି କୃଷିଭିଭିକ ଅର୍ଥନୀତିର ସଂସ୍କାରରେ ବୀମାର ଭୂମିକା ଉପରେ ନୃଆଦିଲ୍ଲାଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଶ୍ରୀ ଶାହା ଉଦ୍ବୋଧନ ଦେଇଥିଲେ ଜେଟ୍ଲୀ କେନ୍ଦ୍ରମନ୍ତ୍ରୀ ଅର୍ଚ୍ଚଣ ଜେଟ୍ଲୀ କହିଛନ୍ତି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୋଟି ଭୋଟ୍ ଥଟ୍ଟା ପରିହାସର ବିଷୟ ନୁହେଁ ଏହା ଏକ ଗାୟୀର୍ଯ୍ୟପୂର୍ଣ୍ଣ ପ୍ରସଙ୍ଗ ଫେସ୍ବୁକ୍ରେ ପୋଷ୍ଟ କରି ଶ୍ରୀ ଜେଟ୍ଲୀ କହିଛନ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିବା ପ୍ରମୁଖ ନେତା ଏବଂ ସେମାନଙ୍କଠାରୁ ଅନେକ କିଛି ଆଶା କରାଯାଏ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରତି ଆକ୍ଷେପ କରି ସେ ଏକ ବଡ଼ ସୁଯୋଗକୁ ହାତଛଡ଼ା କରିବା ସହ ଶ୍ରୀ ଗାନ୍ଧିଙ୍କର ମୁଖ୍ୟ ପ୍ରସଙ୍ଗ ପ୍ରତି ବୁଝିବା ଶକ୍ତିର ଅଭାବ କେବଳ ନୁହେଁ ନିୟମାନୁଗତ ଶିଷ୍ଟାଚାରକୁ ସଠିକ୍ ଭାବେ ସେ ବୁଝନ୍ତି ନାହିଁ ବୋଲି ଶ୍ରୀ ଜେଟ୍ଲୀ କହିଚ୍ଚନ୍ତି ଏସ୍ଏଲ୍ ଆମ୍ଭୁଲାନ୍ସ ସର୍ଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଶ୍ରୀଲଙ୍କା କେବଳ ଆମର ପଡ଼ୋଶୀ ରାଷ୍ଟ୍ର ନୂହେଁ ବରଂ ଦକ୍ଷିଣ ଏସିଆ ଓ ଭାରତ ମହାସାଗର କ୍ଷେତ୍ରରେ ଏହି ଦେଶ ଭାରତର ମହତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତ ଅଂଶୀଦାର ସମଗ୍ର ଶ୍ରୀଲଙ୍କା ଦ୍ୱୀପକୁ କରୁରୀକାଳୀନ ଆମ୍ବୁଲାନ୍ ସେବାକୁ ପରିବ୍ୟାପ୍ତ କରିବା କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ଶ୍ରୀଲଙ୍କାର ବିକାଶ ଭାଗିଦାରୀରେ ଏହା ଆଉ ଏକ ଉଲ୍ଲ୍ଫେଖନୀୟ ସଫଳତା ଭାରତର ସହାୟତାରେ ଏହି ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରେ ହସ୍କିଟାଲ୍ ପୂର୍ବବର୍ତ୍ତୀ କରୁରୀକାଳୀନ ଆମ୍ଭୁଲାନ୍ସ ସେବା ଯୋଗାଇ ଦେବାପାଇଁ ଭାରତ ପ୍ରତିଶ୍ରତି ଦେଇଥିଲା ସମୟାନୁବର୍ତ୍ତୀ ଭାବେ ଭାରତ ଏହାର ପ୍ରତିଶ୍ରତି ପୂରଣ କରିଥିବାବେଳେ ଏହି ସେବାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ନେଇ ସେ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ବିକାଶ ସହଯୋଗ ମିଳିତ ପ୍ରଗତି ପାଇଁ ଏନ୍ଡିଏ ସରକାରଙ୍କ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ତାଙ୍କର ବିଶ୍ୱାସ ରହିଥିବା ଶ୍ରୀ ମୋଦି କହିଛନ୍ତି

ଖବର ଅନୁସାରେ ପରିଷଦ ଅନେକ ସାମଗ୍ରୀ ଉପରେ ଟିକସ ହ୍ରାସ କରିବା ବିଷୟ ବିଚାର କରିପାରେ

ବିଭିନ୍ନ ପକ୍ଷରୁ କରାଯାଉଥିବା ଦାବି ଅନୁସାରେ ପରିଷଦ ଟିକସ ସାବଲୀଳକରଣ ଉପରେ ଧ୍ୟାନ ଦେବ ପ୍ରାରମ୍ଭିକ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଜିଏସ୍ଟିର ସଠିକ୍ କାର୍ଯ୍ୟକାରିତାଦ୍ୱାରା ଲୋକମାନେ ଏହାର ସୁଫଳ ଲାଭ କରିବା ସହ ବିଭିନ୍ନ ସାମଗ୍ରୀ ଓ ସେବା କମ୍ ମଲ୍ୟରେ ପାଇପାରିବେ ରାଜନାଥ ଏସ୍ପିସି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ହରିୟାଣାର ଗୁରୁଗାମ୍ଠାରେ ଆଜି ଅନୁଷ୍ଠିତ ଏକ ଉତ୍ସବରେ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୃଥିବା ଛାତ୍ର ପୁଲିସ୍ କ୍ୟାଡେଟ୍ କାର୍ଯ୍ୟକ୍ରମର ଶୁଭାରୟ କରିଛନ୍ତି ବିକାଶୋନ୍କଖୀ ଯୁବ ମାନସରେ ନୈତିକ ମୂଲ୍ୟବୋଧ ଭରି ଚରତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ କରିବା ଦିଗରେ ଏସ୍ପିସି ଆଗାମୀ ବର୍ଷମାନଙ୍କରେ ଏକ ନିରବ ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି ଆଜିକାଲି ଶିକ୍ଷା ପୁସ୍ତକ ପଠନ ଉପରେ ଅଧିକ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନକୁ ଅଣଦେଖା କରିଚାଲିଛି ଯାହା ସମାଜ ଉପରେ ପ୍ରତିକ୍ୱଳ ପ୍ରଭାବ ପକାଉଛି ଏବଂ ଏଥିପାଇଁ ଅପରାଧ ବୃଦ୍ଧି ଘଟୁଥିବାରୁ ଶ୍ରୀ ସିଂ ଚିନ୍ତା ପ୍ରକଟ କରିଛନ୍ତି

ଜୟପୁରଠାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍ଯାପନୀ ଅଧିବେଶନରେ ସେ ଦଳୀୟ କର୍ମୀମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ବୋଲି ଦଳୀୟ ସ୍ୱତ୍ରରୁ କଣାପଡ଼ିଛି ଏହି ଦୁଇଦିନିଆ ବୈଠକ ଆସନ୍ତାକାଲି ଆରମ୍ଭ ହୋଇଥିଲା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଚାନ୍ଦ କ୍ରିପାଲାନି କହିଛନ୍ତି ଶ୍ରୀ ଶାହାଙ୍କ ଗସ୍ତ ଦଳ ଏବଂ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିଛି

ଆର୍ଚେରୀ ବର୍ଲିନ୍ଠାରେ ଚାଲିଥିବା ବିଶ୍ୱ ତୀରଚାଳନା ପ୍ରତିଯୋଗିତାର ଚତୁର୍ଥ ତତା ଶେଷ ପର୍ଯ୍ୟାୟରେ ଭାରତୀୟ ମହିଳା ଦଳ ରୌପ୍ୟପଦକ ହାସଲ କରିଛନ୍ତି ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ପୁନର୍ବାର ଚୂଡ଼ାନ୍ତ ପର୍ଯ୍ୟାୟରେ ବିଫଳ ହୋଇଛି